ତିନି ସପ୍ତାହ ଧରି ସଂସଦରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ ଗୋୟଲ୍ ଆଜି ବିରୋଧି ଦଳର ପ୍ରମୁଖ ନେତାମାନଙ୍କୁ ସାକ୍ଷାତ କରିବେ

ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ବିକାଶ ପାଇଁ ପୂର୍ବ ଦୁଇଟି ଯୋଜନା ଅଧୀନରେ ମିଳୁଥିବା ଅର୍ଥକୁ ସନ୍ଦିବେଶିତ କରି ଏହି ବୃହତ ଯୋଜନାର ରୂପାୟନ କରାଯାଇଛି

ଏହି ନୂତନ ଯୋଜନା ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଶିଳ୍ପାୟନକୁ ପ୍ରୋହାହିତ କରିବା ସହ ରୋଜଗାର ସୃଷ୍ଟି ଓ ଆୟ ବୃଦ୍ଧିରେ ସହାୟକ ହେବ ପାର୍ଲାମେଣ୍ଟ ସରକାର ଏବଂ ବିରୋଧି ଦଳ ମଧ୍ୟରେ ଗତିରୋଧ ଜାରି ରହିଥିବାର୍ ଚତ୍ରୁର୍ଦ୍ଦଶ ଦିନପାଇଁ ଆଙ୍କି ମଧ୍ୟ ସଂସଦର ଉଭୟ ଗୃହ ମୁଲତବୀ ରହିଛି

ଏହାପରେ ବିରୋଧି ଦଳ କଂଗ୍ରେସ ସମେତ ଏଆଇଏଡିଏମ୍କେ ଏବଂ ଟିଡିପି ଓ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସ୍କୋଗାନ ଦେଇଥିଲେ ଏଆଇଏଡିଏମ୍କେ ସଦସ୍ୟମାନେ ସେହି ପୂର୍ବ ପ୍ରସଙ୍ଗ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ପ୍ରସଙ୍ଗ ଉଠାଇଥିଲେ ଅନ୍ୟପକ୍ଷରେ ଆନ୍ଧ୍ୟପ୍ରଦେଶକ୍ତ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ଟିଡିପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟମାନେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅନୁସ୍କଚିତ ଜାତି ଓ କନଜାତି ଅତ୍ୟାଚାର ନିବାରଣ ଆଇନ୍ କାର୍ଯ୍ୟକାରୀ କରିବାରେ ବିଫଳ ହେବା ଏବଂ ଦଳିତମାନଙ୍କ ଅଧିକାର ସୁରକ୍ଷା ନେଇ ପଦକ୍ଷେପ ନେବାକୁ ଦାବି କରିଥିଲେ ସଦସ୍ୟମାନଙ୍କର ଏଭଳି ଆଚରଣ ଦେଖି ଗୃହର ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡ଼ ଅସନ୍ତୋଷ ପ୍ରକାଶ କରି ସାରା ଦେଶ ଏହି ଅଶୋଭନୀୟ ଦୂଶ୍ୟ ଦେଖୁଛି ବୋଲି କହିଥିଲେ ହଟ୍ଟଗୋଳ ଲାଗି ରହିବାରୁ ଅଧ୍ୟକ୍ଷ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ସେହିପରି ମଧ୍ୟାହୁ ପରେ ଲୋକସଭାର ଅଧିବେଶନ ପୁଣି ଆରମ୍ଭ ହେବାକ୍ଷଣି ଟିଆରଏସ୍ ଏବଂ ଏଆଇଏଡିଏମ୍କେ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସେମାନଙ୍କ ଦାବି ସପକ୍ଷରେ ସ୍କୋଗାନମାନ ଦେଇଥିଲେ ତେଲଙ୍ଗାନାରେ ଚାକିରିରେ ସଂରକ୍ଷଣ କୋଟା ବୃଦ୍ଧି କରିବାପାଇଁ ଟିଆର୍ଏସ୍ ସଦସ୍ୟମାନେ ଦାବି କରିଥିବାବେଳେ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ କରିବାପାଇଁ ଏଆଇଏଡିଏମ୍କେ ସଦସ୍ୟମାନେ ଦାବି କରିଥିଲେ ଏପରି ପରିସ୍ଥିତିରେ ବାଚସ୍ୱତି ସୁମିତ୍ରା ମହାଜନ ୱାଇଏସ୍ଆର୍ କଂଗ୍ରେସ ଏବଂ ଟିଡିପି ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଆଗତ କରିବାପାଇଁ ନିଜର ଅକ୍ଷମତା ପ୍ରକାଶ କରିଥିଲେ ଏହାକୁ ସମର୍ଥନ କରୁଥିବା ସାଂସଦମାନଙ୍କୁ ଗଣନା କରିବାରେ ସେ ବିଫଳ ହୋଇଥିଲେ ତେବେ କଂଗ୍ରେସ ଟିଏମ୍ସି ଏବଂ ବାମପନ୍ତ୍ରୀ ଦଳମାନେ ଏହି ପ୍ରସ୍ତାବକୁ ସମର୍ଥନ କରୁଥିଲେ ବ୍ୟାଙ୍କ୍ ଦୁର୍ନୀତି ସମେତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା ଦୋହରାଇ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରିଯିବାପାଇଁ ବାଚସ୍ୱତି କହିଥିଲେ କିନ୍ତୁ ପରିସ୍ଥିତିରେ ସୁଧାର ନ ଆସିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ବାଚସ୍ୱତି ଗୃହକୁ ମୁଲତବୀ ରଖିଥିଲେ ପାର୍ଲାମେଣ୍ଟ ଗମେଣ୍ଟ ଲଗ୍ଜାମ୍ ତିନି ସପ୍ତାହ ଧରି ସଂସଦରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକୟ ଗୋୟଲ୍ ଆଜି ବିରୋଧି ଦଳର ପ୍ରମ୍ଖ ନେତାମାନଙ୍ଗୁ ସେମାନଙ୍କ ବାସଭବନରେ ଭେଟିବେ ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଗୋୟଲ୍ କହିଛନ୍ତି ବିରୋଧିଦଳ ସେମାନଙ୍କ ଧାରଣା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରି ସେ କଂଗ୍ରେସ ଏଆଇଏଡିଏମକେ ଟିଡିପି ଓ ଟିଆରଏସ୍ ର ଏହି ନେତାମାନଙ୍କୁ ସାକ୍ଷାତ କରିବେ

ଆଜି ଶ୍ଚନ୍ୟକାଳରେ ବିନା ଆଲୋଚନାରେ ବାଚନିକ ଭୋଟରେ ଏହି ବିଲ୍ ପାରିତ ହୋଇଥିଲା ଗତ ସପ୍ତାହରେ ଲୋକସଭା ଏହି ବିଲ୍କୁ ଗୃହୀତ କରାଇଥିଲା ଗୃହରେ ବିଲ୍କୁ ଉପସ୍ଥାପନ କରି ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର୍ କହିଥିଲେ ଯେ ଏହି ବିଲ୍ କର୍ମଚାରୀ ବିଶେଷ କରି ମହିଳାମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏହି ବିଲ୍ ପ୍ରସ୍ତିକାଳୀନ ଅବକାଶକୁ ସେବା ଜାରି ରଖିବାର ଏକ ଅଂଶ ଭାବେ ସ୍ନଚାଇବା ସହ ବିନା ସଂଶୋଧନରେ ଗ୍ରାଚୁଇଟିର ସୀମାକୁ ସମୟ ସମୟରେ ପରିବର୍ତ୍ତନ କରିବା ପାଇଁ ସରକାରଙ୍କୁ କ୍ଷମତା ପ୍ରଦାନ କରିବ

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପାଠପଢ଼ା ଖର୍ଚ୍ଚ ନେଇ ମାସିକ ଦଶହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା କଟକଣା ବିନା କାରି ରହିବ ଏହି ନିୟମ କେବଳ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ୍ ବା ଶିକ୍ଷାନୁଷ୍ଠାନ କିମ୍ବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ଏଥିସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଚାଲ୍ରଥିବା ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ସମ୍ପୂକ୍ତ ସେନା କର୍ମଚାରୀଙ୍କ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସୁବିଧା ଲାଗୁ କରାଯିବ ୟୁପି ଉତ୍ତରପ୍ରଦେଶ ସରକାର ରାଜ୍ୟର ଅତି ପଛୁଆ ଓ ଅତି ଦଳିତମାନଙ୍କୁ ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ଆଜି ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି ବିରୋଧୀ ଦଳ ନେତାମାନଙ୍କ ଅଭିଯୋଗର ଉତ୍ତର ଦେଇ ସେ କହିଛନ୍ତି ଏନେଇ ସରକାର ଏକ କମିଟି ଗଠନ କରିବେ ରାଜ୍ୟରେ ପୂର୍ବରୁ ଶାସନରେ ଥିବା ସରକାର ଏହି ଦୁଇ ସଂପ୍ରଦାୟର ଲୋକଙ୍କୁ ସେମାନଙ୍କ ଅଧିକାର ଓ ମର୍ଯ୍ୟାଦା ଦେଇନଥିବାର ସେ ଅଭିଯୋଗ କରିଥିଲେ ଜର୍ମାନ୍ ପେସିଡେଣ୍ଟ ଜର୍ମାନ୍ ରାଷ୍ଟ୍ରପତି ଫ୍ରାଙ୍କ୍ ୱାଲଟର ଷ୍ଟେଇଁମେଏର୍ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ପାନୀୟ ଜଳ ଏବଂ ପରିମଳ ରାଷ୍ଟ୍ରମନ୍ତ୍ରୀ ଏସ୍ଏସ୍ ଆଲୁଓ୍ୱାଲିଆ ବିମାନବନ୍ଦରଠାରେ ତାଙ୍କୁ ସ୍ୱାଗତ ଜଣାଇଥିଲେ ଜର୍ମାନୀର ରାଷ୍ଟ୍ରପତି ଭାବେ ଡକ୍କର ଷ୍ଟେଇଁମେଏର୍ଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ ତାଙ୍କର ଗସ୍ତକାଳରେ କର୍ମାନ ରାଷ୍ଟ୍ରପତି ଆକି ବାରଣାସୀ ଯାତ୍ରା କରିବେ ଆସନ୍ତା ଶନିବାର ଦିନ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ମଧ୍ୟ ତାଙ୍କର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ ବାଣିଜ୍ୟିକ ଅଧିବେଶନରେ ଯୋଗଦେବା ସହିତ ସେ ମଧ୍ୟ ଚେନ୍ନାଇ ଗସ୍ତ କରିବେ

ଭାରତରେ ପ୍ରସ୍ତୁତ ଏହି ସଠିକ୍ ଲକ୍ଷ ଭେଦକାରୀ ଯୁଦ୍ଧାସ୍ତ ଅତ୍ୟନ୍ତ ନିଖୁଣ ଭାବରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳକୁ ଭେଦ କରିପାରିଥିଲା

ବ୍ରହ୍ନୋସ୍ର ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମନ୍ ସଶସ୍ତ ବାହିନୀ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ତଥା ପ୍ରତିରକ୍ଷା ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି

ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଦେଶର ଯେକୌଣସି ଫଟ୍ଟିକୃତ ସରକାରୀ ବା ଘରୋଇ ଡାକ୍ତରଖାନାରେ କ୍ୟାଶ୍ଲେସ୍ ସୁବିଧା ପାଇପାରିବେ

ଟସ୍ ଜିତି ଅଷ୍ଟ୍ରେଲିଆ ଦଳ ବୋଲିଂ ନିଷ୍କଭି ନେଇଥିଲା ଏହି ସିରିଜ୍ରେ ଭାରତ ଓ ଅଷ୍ଟ୍ରେଲିଆ ବ୍ୟତୀୟ ଇଂଲଣ୍ଡ୍ ଦଳ ମଧ୍ୟ ଖେଳୁଛି